ରିଭ୍ ଝାଡ଼ଖଣ୍ଡ ପୋଲ ଝାଡ଼ଖଣ୍ଡ ବିଧାନସଭା ପାଇଁ ଗତକାଲି ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଏହିସବୁ ଅଞ୍ଚଳରେ କୌଣସି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ

ଏଫ୍ଏମ୍ ଜିଏସ୍ଟି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟଗୁଡ଼ିକର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରତି କେବେ ବି ଓହରିବେ ନାହିଁ ବୋଲି କହିଛନ୍ତି

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏଭଳି ଘଟିଥିବା ସେ କହିଛନ୍ତି ମନ୍ତ୍ରୀ ଶ୍ରୀମତୀ ସୀତାରମଣ ରାଜ୍ୟ ରାଜସ୍ୱ ବିଭାଗଗୁଡ଼ିକ ଜିଏସ୍ଟି ସଂଗ୍ରହକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ତଥ୍ୟ ସଂଗ୍ରହର ବିଶ୍ୱସନୀୟତା ସହ ଘରୋଇ ଉତ୍ପାଦ ମୁଦ୍ରାସ୍କୀତି ଏବଂ ନିଯୁକ୍ତି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ଗଡ଼କରୀ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏମ୍ଏସ୍ଏମ୍ଇର ଆର୍ଥିକ ସହାୟତା ପାଇଁ ସ୍ୱେଧ ବ୍ୟବସ୍ଥା ନିୟମାବଳୀରେ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସେ କହିଛନ୍ତି ଏହି ପରିବର୍ତ୍ତନ ଫଳରେ ଏମ୍ଏସ୍ଏମ୍ଇଗୁଡ଼ିକ ସ୍ୱଳ୍ପ ସୁଧରେ ଋଣ ସହାୟତା ହାସଲ କରି ଉତ୍ପାଦକତା ବୃଦ୍ଧି କରିପାରିବେ ବୋଲି ଆଶା କରାଯାଉଛି

ଗତବର୍ଷ ନଭେମ୍ଘର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଏହି ଇଣ୍ଟ୍ରେଷ୍ଟ୍ ସଭ୍ଭେନସନ୍ ସ୍କିମ୍ର ଶୁଭାରୟ କରିଥିଲେ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

ବିଚାରପତି ଏସ୍ପି କେଶରୱାନି କହିଛନ୍ତି ଆବଶ୍ୟକତାଠାରୁ କମ୍ ବୟସ ହୋଇଥିବାରୁ ନିର୍ବାଚନ ଲଢ଼ିବା ପାଇଁ ସେ ଯୋଗ୍ୟ ନ ଥିଲେ

ବହୁଜନ ସମାଜ ପାର୍ଟି ନେତା କାଜିମ ଅଲ୍ଲୀ ଖାଁ ଏହି ପିଟିସନ୍ ଦାଖଲ କରିଥିଲେ ଜେଆଣ୍ଡକେ ପିଏମ୍ଜିଏସ୍ଓ୍ବାଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଶାସିତ ଅଞ୍ଚଳ ଜାନ୍ମୁ କାଶ୍ମୀରକୁ କ୍ରାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି ଆସନ୍ତା ଗୁରୁବାର ନୁଆଦିଲ୍ଲୀର ପୁସାଠାରେ ଏହି ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ

ଜେ ଆଣ୍ଡ କେ ଆଡଭାଇକରି ଜାନ୍ମୁ କାଶ୍ମୀର ଲେଫୁନାଣ୍ଟ ଗଭର୍ଣ୍ଣରଙ୍କ ପରାମର୍ଶଦାତା ଫାରୁକ ଖାଁ କହିଛନ୍ତି ରାଜ୍ୟର ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ପଦବୀ ପୂରଣ ପାଇଁ ଇସ୍ତାହାର ପ୍ରକାଶ ପାଇଛି ଏଥିପାଇଁ ଆବେଦନ କରିବାକୁ ସେ ସେଠାକାର ଯୁବକ ଯୁବତୀଙ୍କୁ ଆହ୍ପାନ ଦେଇଛନ୍ତି ଗତକାଲି ଜାମ୍ମୁଠାରେ ଅନୁଷ୍ଠିତ ସାପ୍ତାହିକୀ ଅଭିଯୋଗ ଶିବିରରେ ଯୋଗଦେବା ଅବସରରେ ସେ ଏହା କହିଚ୍ଛନ୍ତି ଆର୍ମି ଚିଫ୍ ଲେଫ୍ଟନାଣ୍ଟ କେନେରାଲ୍ ମନୋଜ ମୁକୁନ୍ଦ ନରଭାନେ ପରବର୍ତ୍ତି ସ୍କୁଳସେନା ମୁଖ୍ୟ ହେବେ ବର୍ତ୍ତମାନ ସେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି

ଆସାମ ସିଚ୍ୟୁଏସନ୍ ଆସାମ ସରକାର ଆଜିଠାରୁ ରାଜ୍ୟରୁ ରାତ୍ରିକାଳୀନ କର୍ଫ୍ୟୁ ସମେତ ସାନ୍ଧ୍ୟ ଆଇନ୍କୁ ସମ୍ପୂର୍ଣ୍ଣ ରୂପେ ଉଠାଇ ନେବା ପାଇଁ ନିଷ୍ପଭି ନେଇଛନ୍ତି ଗତ ରାତିରେ ଏକ ଟ୍ୱିଟ୍ ଯୋଗେ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ବ୍ରଡ୍ବ୍ୟାଣ୍ଡ ଇଷ୍କରନେଟ୍ ସଂଯୋଗ ମଧ୍ୟ ଆଜିଠାରୁ ପୁନଃ ସ୍ଥାପିତ ହୋଇଯିବ ପୂର୍ବରୁ ଗୁଆହାଟୀଠାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ରାଜ୍ୟରେ ନାଗରିକତା ସଂଶୋଧନ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପରେ ଏବେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ପ୍ରତି ଘଟିଥିବା ହିଂସାକାଣ୍ଡ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଆୟୋଜନ କମିଟି ବୈଠକରେ ଅଧ୍ୟକ୍ଷତା କରିବେ ପର୍ତ୍ତୃଗାଲ ପ୍ରଧାନମନ୍ତ୍ରୀ ଶ୍ରୀ କୋଷ୍ଟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସରକାରୀ ବୈଠକରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଗତ ତିନି ବର୍ଷ ମଧ୍ୟରେ ଉଭୟ ନେତାଙ୍କ ମଧ୍ୟରେ ଏହା ତୃତୀୟ ବୈଠକ ହେବ ପ୍ରଧାନ ଷ୍ଟିଲ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଇସ୍କାତର ଚାହିଦା ବୂଦ୍ଧି କ୍ଷେତ୍ରରେ ଗ୍ରାମୀଣ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଇସ୍କାତର ଯଥାର୍ଥ ବ୍ୟବହାର ବୃଦ୍ଧି ପାଇଁ ସରକାର 'ଇସ୍କାତି ଇରାଦା' ନାମକ ଏକ ଅଭିଯାନର ଶୁଭାରମ୍ଭ କରିଛନ୍ତି ସେ କହିଛନ୍ତି ଆର୍ଥିକ କାରବାର ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଆୟ ବୃଦ୍ଧି ଫଳରେ ଗ୍ରାମାଞ୍ଚଳରେ ଇସ୍କାତର ବ୍ୟବହାର ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ରେଡ୍ଡୀ ବର୍ଡର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶନ ରେଡ୍ଜୀ କହିଛନ୍ତି ଏକ ଉପଯୁକ୍ତ ସୀମା ପରିଚାଳନା ବ୍ୟବସ୍ଥା ପାଇଁ ଦେଶ ସମ୍ମୁଖୀନ ହେଉଥିବା ଭୂ ରାଜନୈତିକ ଓ ସାମାଜିକ ଆହ୍ୱାନଗୁଡ଼ିକର ମୁକାବିଲା କରିପାରୁଥିବା ଭଳି ଜ୍ଞାନକୌଶଳ ଓ ଭିଭିଭୂମି ମଧ୍ୟରେ ସଂଯୋଗର ଆବଶ୍ୟକତା ରହିଛି ନୂଆଦିଲ୍ଲୀରେ ଆୟୋଜିତ ସ୍ମାର୍ଟ୍ ବର୍ଡର୍ ମ୍ୟାନେଜମେଣ୍ଟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ରେଡ୍ଜୀ କହିଛନ୍ତି ସୀମା ପରିଚାଳନା ହେଉଛି ଏକ ନିରାପତ୍ତା ଭିଭିକ କାର୍ଯ୍ୟ ଯେଉଁଥିପାଇଁ ସରକାର ଓ ସୁରକ୍ଷା ଏଜେନ୍ସୀମାନଙ୍କ ମଧ୍ୟରେ ସମନ୍ଧ୍ୟର ଆବଶ୍ୟକତା ରହିଛି

ସାମାଜିକ ଗଣମାଧ୍ୟମରେ ନେହେରୁ ଗାନ୍ଧି ପରିବାର ବିରୁଦ୍ଧରେ କଥିତ ଆପଭିଜନକ ବିଷୟବସ୍ତୁ ପୋଷ୍ଟ କରିଥିବା ମାମଲାରେ ବୁନ୍ଦୀର ସ୍ଥାନୀୟ ଅଦାଲତ ତାଙ୍କର ଜାମିନ୍ ଆବେଦନ ଖାରଜ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ବୁନ୍ଦିର ଏସ୍ପି ମମତା ଗୁପ୍ତା କହିଛନ୍ତି ପାୟଲଙ୍କୁ ତାଙ୍କର ଅହମ୍ମଦାବାଦ ବାସଭବନରୁ ବୁନ୍ଦି ଅଣାଯାଇ ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯାଇଥିଲା

କଣ୍ଣୋଟକ ଜଲ ଶକ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ପତ ବେଙ୍ଗାଲ୍ଟରୁଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ରାଙ୍କୁ ଭେଟି ନଦୀ ଜଳକୁ ନେଇ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ମେକେଦାତୁ ପାନୀୟ ଜଳପ୍ରକଳ୍ପ ମହାଦାୟୀ ଓ କ୍ରୀଷ୍ଣା ନଦୀ ବିବାଦ ସମେତ ବିଭିନ୍ନ ଆନ୍ତରାଜ୍ୟ ସମସ୍ୟାର ସମାଧାନ ଦିଗରେ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ୟେଦ୍ରରପା ଜଳ ଶକ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି

ଉଭୟ ଭାରତ ଓ ଥାଇଲାଣ୍ଡ ପୂର୍ବରୁ ସ୍ୱିଡେନ୍ଠାରୁ ପରାସ୍ତ ହୋଇଛନ୍ତି